ପିଏମ୍ ଇନାଗୁରେସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କେବଳ ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ସିମିତ ନୁହେଁ ଏହା ହେଉଛି ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳ ଅର୍ଥନୀତିର ଆତ୍ମନିର୍ଭରଶୀଳତା ଆକି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କଲେଜ ଓ ପ୍ରଶାସନିକ ଅଟ୍ଟାଳିକାକୁ ଉଦ୍ଘାଟନ କରିବା ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଦେଶରେ ଉତ୍ପାଦିତ ହେଉଥିବା କୃଷିଜାତ ପଦାର୍ଥଗୁଡ଼ିକର ଗୁଣାତ୍ମକ ବୃଦ୍ଧି ପାଇଁ ଏହା ଏକ ମିଶନ୍ ଓ ଏହାକୁ ଦେଶ ଓ ବିଶ୍ୱ ବଜାରରେ ପହଞ୍ଚାଇବା ମଧ୍ୟ ଆବଶ୍ୟକ ସେ କହିଛନ୍ତି କ୍ଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହେଉଛି ଜଣେ କୃଷକଙ୍କୁ ଉତ୍ପାଦନକାରୀ ଓ ଉଦ୍ୟୋଗପତିରେ ପରିଣତ କରିବା ସେ କହିଛନ୍ତି ଯେତେବେଳେ କୁଷକ ଓ କୁଷି ଶିଳ୍ପ ସଦୂଶ ଅଗ୍ରସର ହେବେ ସେତେବେଳେ ଗ୍ରାମାଞ୍ଚଳ ଓ ଆଖପାଖରେ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ପ୍ରଧାନମନ୍ତ୍ରୀ କହିଛନ୍ତି କୃଷି ସମ୍ପନ୍ଧୀୟ ଶିକ୍ଷାକୁ ମଧ୍ୟ ଆଗକୁ ନେବାର ଆବଶ୍ୟକତା ରହିଛି ଓ ସ୍କୁଲ ସ୍ତରରେ ଏହାର ବାସ୍ତବିକ ପ୍ରୟୋଗ ହେବା ଦରକାର ମାଧ୍ୟମିକ ସ୍କୁଲ ସ୍ତରରେ କୃଷିକୁ ଏକ ବିଷୟ ଭାବେ ଆରମ୍ଭ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ଯୁବ ଗବେଷକ ବୈଜ୍ଞାନିକମାନଙ୍କୁ ଡ୍ରୋନ୍ ବୈଷୟିକଜ୍ଞାନ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ନ ଓ ଆଧୁନିକ କୃଷି ଯନ୍ତ୍ରପାତି ଭଳି ଅତ୍ୟାଧୁନିକ ବୈଷୟିକଜ୍ଞାନଗୁଡ଼ିକ ଉପରେ କାର୍ଯ୍ୟ କରିବାକୁ ହେବ ଯେପରି ଏଗୁଡ଼ିକର କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉପଯୋଗ ହୋଇପାରିବ

ଶ୍ରୀ ମୋଦୀ କହିଛନ୍ତି ଏଗୁଡ଼ିକ ବ୍ୟତୀତ ଆଉ ତିନୋଟି ଜାତୀୟ ପ୍ରତିଷ୍ଠାନ ସ୍ଥାପନ କରାଯାଉଛି

ସେ କହିଛନ୍ତି ଏହି ଅଭିଯାନରେ ଶହ ଶହ ପୋଖରୀ ମରାମତି କରାଯିବା ସହ ନୂଆ ପୋଖରୀମାନ ଖେଳାଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏଗୁଡ଼ିକର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯିବା ପରେ ଏଥିରୁ ବୁନ୍ଦେଲଖଣ୍ଡର ଲକ୍ଷ ଲକ୍ଷ ପରିବାର ସିଧାସଳଖ ଲାଭାନ୍ଧିତ ହେବେ ଅଟଳ ଭୂଜଳ ଯୋଜନା ଅଧୀନରେ ଭୂତଳ କଳସ୍ତର ବୃଦ୍ଧି କରିବା ପାଇଁ କାର୍ଯ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି ତା'ଛଡ଼ା ବୁନ୍ଦେଲଖଣ୍ଡ ଏକ୍କପ୍ରେସ୍ ଓଡ୍ୱେ ଓ ପ୍ରତିରକ୍ଷା କରିଡ଼ର ସେହି ଅଞ୍ଚଳରେ ହଜାର ହଜାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବ ଏହି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଝାନ୍ସୀରେ ଅବସ୍ଥିତ ଓ ବୁନ୍ଦେଲଖଣ୍ଡ ଅଞ୍ଚଳର ଏହା ଏକ ପ୍ରମୁଖ ଅନୁଷାନ ଉଦ୍ଘାଟନୀ ସମାରୋହ ପରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କ ସହ ଅନ୍ଲାଇନ୍ ଜରିଆରେ ବାର୍ତ୍ତାଳାପ କରିଥିଲେ

ବିଶ୍ୱବିଦ୍ୟାଳୟରେ କୃଷି ଉଦ୍ୟାନ ବିଦ୍ୟା ଓ ଜଙ୍ଗଲୀକରଣ ଉପରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଉପରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା

କୋଭିଡ୍ ନାଇଷ୍ଟିନ୍ର ପରିଚାଳନାରେ ଭାରତ ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ସେମାନଙ୍କର ଚିକିତ୍ସା ରଣକୌଶଳ ସହ ଅଗ୍ରସର ହେଉଛି

ଦ୍ରତ ନମୁନା ପରୀକ୍ଷା ଯୋଗୁଁ ସଂକ୍ରମିତମାନଙ୍କର ଆଗୁଆ ଚିହ୍ନଟ କରାଯାଇ ସେମାନଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନଙ୍କୁ ଶୀର୍ଘ ଠାବ କରି ପୂଥିକୀକରଣ କରି ରଖାଯାଇଛି ମନ୍ତ୍ରଶାଳୟ କହିଛି ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ବୃଦ୍ଧି କରାଯାଇ ସହଜରେ ନମୁନା ପରୀକ୍ଷା କରାଯିବା ସହ ଜାତୀୟ ସ୍ତରରେ ନମୁନା ପରୀକ୍ଷା ହାର ବୃଦ୍ଧି ପାଇଛି

ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ନମୁନା ପରୀକ୍ଷା ସଂକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯିବା ଦ୍ୱାରା ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି ଓ ମୃତ୍ୟୁହାର ହ୍ରାସ ପାଉଛି

ଶ୍ରୀ କୋବିନ୍ଦ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ଅର୍ଜ୍ଜୁନ ପୁରସ୍କାର ଦ୍ରୋଣାଚାର୍ଯ୍ୟ ପୁରସ୍କାର ଧ୍ୟାନଚାନ୍ଦ ପୁରସ୍କାର ତେଞ୍ଜିଙ୍ଗ୍ ନର୍ଗେ ଜାତୀୟ ସାହସିକତା ପୁରସ୍କାର ଓ ରାଷ୍ଟ୍ରୀୟ ଖେଳ ପ୍ରୋହାହନ ପୁରସ୍କାରଗୁଡ଼ିକୁ ପ୍ରଦାନ କରିଛନ୍ତି ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଚ୍ଚନ୍ତି କ୍ୱୀଡ଼ା କ୍ଷେତ୍ରରେ ଉତ୍କର୍ଷ ଓ ସଫଳତା ଆଶିବା କେବଳ ସରକାରଙ୍କର ଦାୟିତ୍ୱ ନୂହେଁ ସେ କହିଛନ୍ତି ପ୍ରତ୍ୟେକ ଶ୍ରେଣୀ ଓ ଅଞ୍ଚଳର ଲୋକମାନଙ୍କ ଅଂଶଗ୍ରହଣ ଦ୍ୱାରା ଦେଶରେ କ୍ରୀଡ଼ା ସଂସ୍କୃତିର ବିକାଶ ହୋଇପାରିବ ବର୍ତ୍ତମାନର ଯୁବପିଢ଼ି ସୁସ୍ଥ ରହିବା ଓ କ୍ରୀଡ଼ା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ନେଇ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି ସେ କହିଛନ୍ତି ପିତାମାତା ଅଭିଭାବକ ଓ ଶିକ୍ଷକମାନଙ୍କର କ୍ରୀଡ଼ା ପ୍ରତି ମନୋଭାବରେ ମଧ୍ୟ ପରିବର୍ତ୍ତନ ଘଟିଲାଣି ଶ୍ରୀ କୋବିନ୍ଦ କହିଛନ୍ତି ସାମ୍ବହିକ ଉଦ୍ୟମରେ ଭାରତ କ୍ରୀଡ଼ା କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ ହୋଇପାରିବ

ରାଷ୍ଟ୍ରପତି କହିଛନ୍ତି ଆମେ ନିଶ୍ଚିତ ରୂପେ ଏହି ଲକ୍ଷ୍ୟ ହାସଲ କରିପାରିବା ପ୍ରଥମଥର ପାଇଁ କାତୀୟ କ୍ରୀଡ଼ା ଓ ଦୁଃସାହସିକ ପୁରସ୍କାର କାର୍ଯ୍ୟକ୍ରମ ଅନ୍ଲାଇନ ମାଧ୍ୟମରେ ଅନୁଷ୍ଠିତ ହୋଇଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ